ଆସନ୍ତାକାଲି ଦକିଶ ଉପକୂଳ ଓଡ଼ିଶାର କେତେକ ସ୍ଚାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି ସମୁଦ୍ର ଅଶାନ୍ତ ରହୁଥିବାରୁ ମହ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ କୁହାଯାଇଛି

ଏହାର ପ୍ରଭାବରେ ପ୍ରାୟ ଦେଢ଼ ମିଟର ଉଚ ଜୁଆର ଉଠିବା ସହ ସମୁଦ୍ର ଅଶାନ୍ତ ରହିବ

ଚେନ୍ନାଇ ଓ ବିଶାଖାପଟନମ୍ରେ ଦୁଇଟି ଜାହାଜ ପ୍ରସ୍ଠୁତ ରହିଛନ୍ତି ଏଥିରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଳାଗି ଆବଶ୍ୟକ ସମସ୍ତ ଉପକରଣ ସହ ଡାକ୍ତରୀ ଟିମ୍ ବି ପ୍ରସ୍ତୁତ ରହିଛନ୍ତି ଅନ୍ୟପକ୍ଷରେ ବାତ୍ୟା 'ଫନି'ର ମୁକାବିଲା ପାଇଁ ରାଜ୍ୟ ସରକାର ଗଞାମ କେନ୍ଦ୍ରାପଡା ଖୋର୍ବ୍ଧା ଓ ପୁରୀର ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ସ୍

ଆଳୁ ପିଆଜ ଚୁଡ଼ା ଚାଉଳ ଚିନି ଡାଲି ଓ ତେଲ ଆଦି ବିଭିନ୍ନ ସାମଗ୍ରୀର ଦର ବୃଦ୍ଧି ପାଇଥିବା ସୂଚନା ମିଳିଛି

ସାକ୍ଷାତ ସମୟରେ ଓଡ଼ିଶାରେ ଦେଖାଦେଇଥିବା ସୟାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବିଧାନସଭା ଆସନର ନିର୍ବାଚନକୁ ଘୁଆଇବା ପାଇଁ ସେ ନିର୍ବାଚନ କମିଶନରଙ୍କୁ ଅନୁରୋଧ କରିଛନ୍ତି